ରାଜ୍ୟ ଦୁର୍ବିପାକ ସହାୟତା ପାର୍ଷିରୁ ସାହାଯ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା କରାଯିବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନା ଭୂତାଣୁକୁ ବିଶ୍ୱବ୍ୟାପୀ ଘୋଷଣା କରିସାରିଛି

ଯେଉଁ ଲୋକମାନେ ରିଲିଫ୍ କାର୍ଯ୍ୟରେ ମୁତୟନ ହୋଇଛନ୍ତି ଓ ଯେଉଁ ଲୋକମାନେ ସହାୟତା କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସ୍ଥଳେ ମଧ୍ୟ ଏହି ସହାୟତା ମିଳିବ କରୋନା ଭୂତାଶୁରେ ସଂକ୍ରମିତ ବ୍ୟକ୍ତିମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରମାନେ ନିର୍ଦ୍ଧାରଣ କରିବେ ଅତ୍ୟାବଶ୍ୟକ ଯନ୍ତ୍ରପାତି ସଂଗ୍ରହ କ୍ଷେତ୍ରରେ ସମସ୍ତ ଖର୍ଚ୍ଚ ଏସ୍ଡିଆର୍ଏଫ୍ଗୁଡ଼ିକ ବହନ କରିବେ ଏଥପାଇଁ ଏନ୍ଡିଆର୍ଏଫ୍ରୁ କୌଣସି ଅର୍ଥ ଦିଆଯିବ ନାହିଁ

ସେହି ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବାବେଳେ ଅନ୍ୟ ଜଣକ କଣ୍ଣେଟକରୁ ବୋଲି ଜଣାପଡ଼ିଛି

ସେହି ଲୋକମାନେ ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ସଂସ୍ୱର୍ଶରେ ଆସିଥିଲେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଆଉ କେଉଁ ଲୋକମାନେ ସଂକ୍ରମିତ ଲୋକଙ୍କ ସଂସ୍ୱର୍ଶରେ ଆସିଛନ୍ତି ତାହା ଜାଶିବାପାଇଁ ଉଦ୍ୟମ କାରି ରହିଛି କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ସେ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ସେ କହିଛନ୍ତି ଭାରତରେ ଦୁଇ ଜଣ ବ୍ୟକ୍ତିଙ୍କର କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି ସେହି ଦୁଇ ଜଣ ବ୍ୟକ୍ତି ଏକାଧିକ ରୋଗରେ ପୀଡ଼ିତ ଥିଲେ ଶ୍ରୀ କୁମାର କହିଛନ୍ତି ମହାନ୍ ଏୟାର୍ ଲାଇନ୍ସ ଇରାନ୍ରୁ କିଛି ଭାରତୀୟଙ୍କୁ ଆଜି ରାତିରେ ଆଣି ମୁମ୍ୟାଇରେ ପହଞ୍ଚାଇବ

କୋଭିଡ ନାଇଷ୍ଟିନ ପାଇଁ ପ୍ରତିଷେଧକ ଟୀକା ବାହାର କରିବା ଓ ଔଷଧ ବାହାର କରିବା ପାଇଁ ଏହାର ପ୍ରଜାତି ଗୁଡ଼ିକୁ ପୃଥକ୍ କରି ରଖିବାକୁ ପଡିବ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଡକ୍କର ବଳରାମ ଭାର୍ଗବ କହିଛନ୍ତି ଆଇସିଏମ୍ଆର୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଶାଳୟ ଏବଂ ଅନ୍ୟ ବିଭାଗ ଗୁଡ଼ିକ ସହ ମିଶି କୋଭିଡ ନାଇଷ୍ଟିନ୍ର ମୁକାବିଲା ଦିଗରେ କାର୍ଯ୍ୟ କରୁଛି

ଅଧିକ ନମନା ଆସିଲେ ସେଗୁଡ଼ିକର ପରୀକ୍ଷା କରିବା ପାଇଁ ଆଇସିଏମ୍ଆର୍ ପାଖରେ ଯଥେଷ୍ଟ ବ୍ୟବସ୍ଥା ଥିବାର ସେ ଜଣାଇଛନ୍ତି ଲୋକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇ ସଂକ୍ରମଶଠାରୁ ଦୂରରେ ରହିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁମତି ପ୍ରଦାନ କରିଛନ୍ତି

କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସକାଶେ ଉଦ୍ୟମକୁ ତ୍ୱରାନ୍ୱିତ କରିବା ଓ ଏହିସବୁ ସାମଗ୍ରୀଗୁଡ଼ିକର ଯୋଗାଣ ବୃଦ୍ଧି କରିବା ତଥା ମହଜୁଦ୍ କମ୍ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ଅସ୍ତ୍ରୋପଚାର ଓ ସୁରକ୍ଷା ମୁଖା ହ୍ୟାଣ୍ଡ୍ ସାନିଟାଇଜର୍ ଏବଂ ଗ୍ଲୋଭ୍ସ୍ ଆଦି ପଦାର୍ଥ ସହଜରେ ଉପଲହ୍ଧ କରାଇବା ଓ ସେଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣକୁ ନିଣ୍ଟିତ କରାଇବା ଲାଗି ସରକାର ଦୁର୍ବିପାକ ପରିଚାଳନା ଆଇନ ଲାଗୁ କରିଛନ୍ତି

କେକେ କରୋନା ଭାଇରସ୍ ଜନ୍ମୁ କାଶ୍କୀର ପ୍ରଶାସନ ଶ୍ରୀନଗରର ସୌରା ସ୍ଥିତ ଶେରେ କାଶ୍କୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଓ ଜନ୍ମୁ ଗଭର୍ଷମେଣ୍ଟ ମେଡିକାଲ୍ କଲେଜଠାରେ ଗବେଷଣାଗାର ପ୍ରତିଷ୍ଠା କରି କରୋନା ଭୂତାଣ୍ର ସଂକ୍ରମଣ ପାଇଁ ପରୀକ୍ଷା ଆରମ୍ଭ କରିଛି ଏହାବ୍ୟତୀତ ସମସ୍ତ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଦଳମାନ ଗଠନ କରାଯାଇଛି ନଗ୍ରୋତାଠାରେ ଏନ୍ଏଚ୍ଏମ୍ଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳସ୍ତରୀୟ କଷ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି ଓ ଡିଭିଜନାଲ୍ ସ୍ତରୀୟ କଷ୍ଟ୍ରୋଲ୍ ରୁମ୍ମାନ ସ୍ଥାପନ କରାଯାଇଛି

ଇତିମଧ୍ୟରେ ସ୍ୱାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା ବିଭାଗ ଆର୍ଥକ କମିଶନର୍ ଅଟଳ ଡୁଲ୍ ଆଜି କମ୍ମୁର ବିଭିନ୍ନ ହସ୍କିଟାଲ୍ ଗସ୍ତ କରି ସନ୍ଦିଗ୍ କରୋନା ଭତାଣ୍ର ସଂକ୍ରମିତ ବ୍ୟକ୍ତିମାନଙ୍କ ପ୍ରଥକ ଭାବେ ରଖାଯାଇଥିବା ବିଷୟ ତଦାରଖ କରିଛନ୍ତି ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ସେ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୂତାଣୁ ସଂକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କ ସଂସ୍ୱର୍ଶରେ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଖୋଜି ବାହାରେ କରିବାକୁ ଉଦ୍ୟମ କରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସମ୍ପର୍ଣ୍ଣ ରୂପେ ପୃଥକ୍ କରି ରଖାଯିବାକୁ ନିର୍ଦ୍ଦେଶ ଦେଇ ସେମାନେ ଭୂତାଶୁମୁକ୍ତ ହେବା ବିଷୟ ଦୁଇ ଥର ନିର୍ଣ୍ଣିତ ହେବା ପରେ ଯାଇ ସେମାନଙ୍କୁ ନିଜ ନିଜର ଘରକୁ ଯିବାକୁ ଦେବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ପିଏମ୍ ହେଲ୍ଥ କ୍ୱାରାଣ୍ଟାଇନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟର୍ ଜରିଆରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିବା ଲୋକମାନଙ୍କୁ ଘରେ କିଭଳି ପୃଥକ୍ କରି ରଖାଯିବ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ସର୍ବସାଧାରଣଙ୍କୁ ଜଣାଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକୁ ଭଲଭାବେ ପଢ଼ିବାପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସନ୍ଦିଗ୍ର ଲୋକମାନଙ୍କୁ ଘରେ ପୃଥକ୍ କରି ରଖିବାର ଉଦ୍ଦେଶ୍ୟ ହେଉଛି ସେହି ବ୍ୟକ୍ତି ଓ ସେମାନଙ୍କର ପ୍ରିୟଜନମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ନିର୍ଦ୍ଦେଶାବଳୀ ଅନୁସାରେ ଯେଉଁମାନେ ଘରେ ପୃଥକ୍ ହୋଇ ରହୁଥିବେ ସେମାନଙ୍କର କୋଠରି ମଧ୍ୟକୁ ଉତ୍ତମ ରୂପେ ବାୟୁ ଚଳାଚଳ କରୁଥିବ ଓ ତାହା ଏକ ପୂଥକ୍ କୋଠରି ହୋଇଥିବ ତାହା ସହ ଶୌଚାଳୟ ଓ ଗାଧୁଆ ଘର ସଂଲଗୁ ହେଲେ ଚଳିବ କିୟା ଅଲଗା ହେଲେ ଚଳିବ ସେହି କୋଠରିରେ ଯଦି ପରିବାରର ଅନ୍ୟ କୌଣସି ସଦସ୍ୟ ରହିବାକୃ ଦରକାର ପଡ଼େ ତେବେ ସେହ ସନ୍ଦିଗ୍ଧ ଲୋକଙ୍କଠାରୁ ଅତି କମ୍ରେ ଏକରୁ ଦୁଇ ମିଟର ଦ୍ୱରରେ ରହିପାରିବେ ଭୂତାଣ୍ର ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା ବ୍ୟକ୍ତିମାନେ ବୃଦ୍ଧ ଲୋକ ଗର୍ଭବତୀ ମହିଳା ଓ ଛୋଟ ପିଲାମାନଙ୍କଠାରୁ ଦୂରରେ ରହିବା ଅତ୍ୟନ୍ତ କର୍ରରୀ

ପଣ୍ଟିମ ଏସିଆରେ ଇରାନ୍ କରୋନା ଭୂତାଣୁ ଯୋଗୁଁ ସବ୍ରଠ୍ ବେଶି କ୍ଷତିଗ୍ରସ୍ତ ହୋଇଛି

ଖବର ଅନୁସାରେ ଛତିଶଗଡ଼ ସଶସ୍ତ ବାହିନୀର ଏକ ଦଳ ମାର୍ଡ୍ରୁମ୍ ଅଞ୍ଚଳରେ ଖାନତଲାସୀ କରୁଥିବାବେଳେ ମାଓବାଦୀମାନେ ଏକ ଅତ୍ୟାଧୁନିକ ବିସ୍କୋରକ ପଦାର୍ଥର ବିସ୍କୋରଣ ଘଟାଇଥିଲେ ନାରାୟଣପୁର ସୀମା ନିକଟରେ ଏହି ବିଷ୍କୋରଣ କରାଯାଇଛି ବିଷ୍କୋରଣର ଠିକ୍ ପରେ ପରେ ସେମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଏହି ଆକ୍ରମଣରେ ଦୁଇ ଜଣ ଯବାନ ଶହୀଦ୍ ହୋଇଛନ୍ତି ଘଟଣାସ୍ଥଳୀକ୍ର ଅତିରିକ୍ତ ଯବାନ ପଠାଯାଇଛନ୍ତି

ଏହି ଗୁଳିଚାଳନାରେ ଜଣେ ସାଧାରଣ ଲୋକ ଆହତ ହୋଇଥିବାର କଣାପଡ଼ିଛି ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁସାରେ ପାକିସ୍ତାନୀ ସୈନ୍ୟମାନେ ଛୋଟ ଛୋଟ ଅସ୍ତ୍ରଶସ୍ତ ବ୍ୟବହାର କରି ଏହି ଗୁଳିଗୋଳା ବର୍ଷଣ ଓ ମୋର୍ଚାର ଆକ୍ରମଣ କରିଛନ୍ତି ପୁଞ୍ ଜିଲ୍ଲାର ମେନ୍ଧାର ସେକ୍ଟରରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଅସ୍ତ୍ରବିରତି ଲଙ୍ଘନର ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ଠିକଣା ଜବାବ ଦେଇଛନ୍ତି ଦୁଇ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳିଗୋଳା ବିନିମୟ ଜାରି ରହିଥିଲା